ପିଏମ୍ ରେଲ୍ ପ୍ରୋଜେକ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନ୍ଫରେନ୍ଦିଂ ମାଧ୍ୟମରେ ଅହମ୍ମଦାବାଦ ମେଟ୍ରୋ ରେଳ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ ଓ ସୁରତ୍ ମେଟ୍ରୋ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି

ସେ କହିଛନ୍ତି କେବାଡ଼ିଆ ସହ ରେଳ ସଂଯୋଗ ସ୍ଥାପନ ଓ ସ୍ତରତ୍ ଏବଂ ଅହମ୍ମଦାବାଦ ମେଟୋ ପ୍ରକଳ୍ପଗ୍ରଡ଼ିକ ସେହି ଅଞ୍ଚଳର ଅର୍ଥନୈତିକ ବିକାଶରେ ସାହାଯ୍ୟ କରିବ ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ପ୍ରକଳ୍ପଗୁଡିକର କାର୍ଯ୍ୟକାରିତା ସହ ଦେଶରେ କୋବିଡ୍ ସଂକ୍ରମଣ ସମୟରେ ମଧ୍ୟ ମୌଳିକଢାଞ୍ଚା ବିକାଶ ବନ୍ଦ୍ ହୋଇ ନାହିଁ ବୋଲି ସମଗ୍ର ବିଶ୍ୱକୁ ସନ୍ଦେଶ ମିଳିଛି ସେ କହିଛନ୍ତି ଏହି ମେଟ୍ରୋ ପ୍ରକଳ୍ପଗୁଡ଼ିକର ସବୁଠୁ ବଡ଼ ବିଶେଷତ୍ୱ ହେଉଛି ଏଗୁଡ଼ିକ ଭବିଷ୍ୟତର ଆବଶ୍ୟକତାଗୁଡ଼ିକୁ ପୂରଣ କରିପାରିବ ପ୍ରଧାନମନ୍ତ୍ରୀ କହିଛନ୍ତି ମେଟ୍ରୋ ରେଳ ପ୍ରକଳ୍ପଗୁଡ଼ିକୁ କାର୍ଯ୍ୟକାରୀ କରାଇ ସରକାର ଏକ ସମନ୍ଧିତ ପରିବହନ ବ୍ୟବସ୍ଥା ସ୍ଥାପନ କରୁଛନ୍ତି ସେ କହିଛନ୍ତି ମେଟ୍ରୋ ରେଳ ପ୍ରକଳ୍ପଗୁଡ଼ିକୁ ଅନ୍ୟ ପରିବହନ ବ୍ୟବସ୍ଥାଗୁଡ଼ିକ ସହ ସମନ୍ଧୟରେ କାର୍ଯ୍ୟକାରୀ କରାଯାଉଛି

ସୁରତ୍ ଓ ଅହନ୍ମଦାବାଦର ଦ୍ରତ ବିକାଶ ଉପରେ ସନ୍ତୋଷ ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ଦୁଇ ସହର ଆତ୍ମନିର୍ଭର ଭାରତକୁ ଆହୁରି ଶକ୍ତିଶାଳୀ କରିବ ପ୍ରଧାନମନ୍ତ୍ରୀ କହିଛନ୍ତି ସୁରତ୍ ସହର ବର୍ତ୍ତମାନ ବିଶ୍ୱର ଚତ୍ରୁର୍ଥ ଦ୍ରତ ବିକାଶମୁଖୀ ନଗରୀ ହୋଇପାରିଛି

ସେ କହିଛନ୍ତି ଦେଶର ବାଶିଜ୍ୟ ରାଜଧାନୀ ମୁମ୍ବାଇ ସହ ଅହମ୍ମଦାବାଦ ଓ ସୁରତ୍କୁ ବୁଲେଟ୍ ଟ୍ରେନ୍ ମାଧ୍ୟମରେ ସଂଯୋଗ କରାଯିବା ପରେ ଏଗୁଡ଼ିକର ବିକାଶ ବହୁ ଗୁଣ ବୃଦ୍ଧି ପାଇବ ଶ୍ରୀ ମୋଦି କହିଛନ୍ତି ଗାନ୍ଧିନଗର ଦିନେ ସରକାରୀ ଚାକିରିଆ ଓ ବରିଷ୍ଠ ନାଗରିକମାନଙ୍କ ସହର ଭାବେ ପରିଚିତ ଥିଲା କିନ୍ତୁ ସେଠାରେ ବହୁ ପ୍ରମୁଖ ଶିକ୍ଷାନୁଷ୍ଠା ଓ ବୈଷୟିକ ପ୍ରତିଷ୍ଠାନର ସ୍ଥାପନ କରାଯିବାଦ୍ୱାରା ଆଙ୍କି ଏହା ଦେଶର ଯୁବସମାଜ ପାଇଁ ଆକର୍ଷଣୀୟ କେନ୍ଦ୍ରରେ ପରିଣତ ହୋଇଛି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଗୁଜରାତ୍ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ଓ ମୁଖ୍ୟମନ୍ତ୍ରୀ ବିଜୟ ରୂପାନି ଏହି ଅବସରରେ ସେଠାରେ ଉପସ୍ଥିତ ଥିଲେ

ସେ କହିଛନ୍ତି ସରକାର ସଡ଼କଗୁଡ଼ିକରେ ଉନ୍ନତି ଆଶି ଏହି ଦୁର୍ଘଟଣା ସଂଖ୍ୟା କମ୍ କରିବାକୁ ପ୍ରତିଶ୍ରତିବଦ୍ଧ ହୋଇଛନ୍ତି

ସଡ଼କ ସୁରକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ସହଯୋଗ କରିବାକୁ ସେ ଏହା ସହ ସମ୍ପୃକ୍ତ ପକ୍ଷ ଗୁଡ଼ିକୁ ନିବେଦନ କରିଛନ୍ତି ଲୋକମାନଙ୍କର ଜୀବନ ସହ ସାଲିସ କରାଯାଇ ପାରିବ ନାହିଁ ବୋଲି ମନ୍ତ୍ରୀ କହିଚ୍ଛନ୍ତି ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଲୋକମାନଙ୍କୁ ସଚେତନ କରିବା ଅଭିଯାନ ଏକ ମାସ ଭିତରେ ସୀମିତ ରଖାଯାଇ ପାରିବ ନାହିଁ ଓ ଏହାକୁ ଜାରି ରଖାଯିବ ଅର୍ଥନୀତିର ବିକାଶରେ ସଡ଼କ ଗୁଡ଼ିକୁ ଜୀବନରେଖା ବୋଲି ଦର୍ଶାଇ ସେ କହିଛନ୍ତି ଦେଶର ବିକାଶରେ ସଡ଼କ ଗୁଡ଼ିକର ଭୂମିକା ସର୍ବଦା ମହତ୍ୱପୂର୍ଣ୍ଣ ରହିଛି ଓ ସରକାର ସଡ଼କ ମୌଳିକ ଢାଞ୍ଚାରେ ଉନ୍ନତି ଆଶି ଉତ୍ତମ ଯୋଗାଯୋଗ ବ୍ୟବସ୍ଥା ସ୍ଥାପନ କରିବାକୁ ପ୍ରତିଶ୍ରତିବଦ୍ଧ

ସେହି ରାଜ୍ୟଗୁଡ଼ିକ ମଧ୍ୟରେ ଆନ୍ଧ୍ରପ୍ରଦେଶ ତାମିଲ୍ନାଡୁ କର୍ଣ୍ଣାଟକ ଅରୁଣାଚଳ ପ୍ରଦେଶ କେରଳ ଓ ମଣିପୁର ରହିଛି

ଡକ୍କର ଅଗ୍ନାନୀ କହିଛନ୍ତି ପାର୍ଶ୍ୱ ପ୍ରତିକ୍ରିୟାଗୁଡ଼ିକ ମଧ୍ୟରେ ଜ୍ୱର ମୁଣ୍ଡବ୍ୟଥା ଓ ବାନ୍ତି ଲାଗିବା ଭଳି ଲକ୍ଷଣମାନ ଥିଲା ସେ କହିଛନ୍ତି ପ୍ରତିଷେଧକ ଟିକା ଦିଆଯିବା ପରେ ପ୍ରତିଷେଧକ ନେଇଥିବା ବ୍ୟକ୍ତିମାନଙ୍କ ଶରୀରରେ ପାର୍ଶ୍ୱ ପ୍ରତ୍ରିକିୟା ଦେଖାଦେଲେ ସେମାନଙ୍କୁ ହସ୍କିଟାଲ୍ ନେଇ ଚିକିତ୍ସା କରିବାର ବ୍ୟବସ୍ଥା କରାଯାଇଛି ସେ କହିଛନ୍ତି ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସହ ଏ ସଫକ୍ରାନ୍ତରେ ଆଲୋଚନା କରାଯାଇଛି ଓ କୌଣସି ପ୍ରକାରର ଅସୁବିଧା ଘଟିବାସ୍ଥଳେ ତୁରନ୍ତ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି

ସେମାନଙ୍କ ଶରୀରରେ ଭୂତାଣୁର ସାମାନ୍ୟ ଲକ୍ଷଣ ଦେଖାଦେଇଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଦେଶବ୍ୟାପୀ ଚିକିତ୍ସା ମୌଳିକଢାଞ୍ଚାରେ ଅଣାଯାଇଥିବା ଉନ୍ନତି କେନ୍ଦ୍ର ସରକାରଙ୍କ ନିୟମର କଡ଼ାକଡ଼ି ପାଳନ ଓ ଡାକ୍ତର ଚିକିତ୍ସା ସହାୟକ କର୍ମୀ ଓ ସ୍ପେଚ୍ଛାସେବୀମାନଙ୍କ ନିଷ୍ଠାପର କାର୍ଯ୍ୟ ଯୋଗୁଁ ଆରୋଗ୍ୟ ହାରରେ ଏଭଳି ବୃଦ୍ଧି ଘଟିଛି

ଅଧିକ ନମୁନା ପରୀକ୍ଷା ପାଇଁ ଉଭୟ କେନ୍ଦ୍ର ସରକାର ଓ ଆଇସିଏମ୍ଆର୍ ଦେଶର ବିଭିନ୍ନ ପ୍ରାନ୍ତରେ ଗବେଷଣାଗାର ଗୁଡ଼ିକର ସଂଖ୍ୟା ବୃଦ୍ଧି କରିଚାଲିଛନ୍ତି ମନ୍ତ୍ରଣାଳୟ କହିଛି ଅଧିକ ନମୁନା ପରୀକ୍ଷା ଯୋଗୁଁ ସଂକ୍ରମିତମାନଙ୍କର ଆଗୁଆ ଚିହ୍ନଟ କରାଯାଇ ଠିକ୍ ସମୟରେ ଚିକିତ୍ସା କରାଯାଇପାରୁଛି ଏହାଯୋଗୁଁ ଦୈନିକ ସଂକ୍ରମିତମାନଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି

ଏକ ଟ୍ୱିଟ୍ ବାର୍ତ୍ତାରେ ଶ୍ରୀ ମୋଦି ଲୋକମାନଙ୍କୁ ସେମାନଙ୍କର ମତାମତ ଜଣାଇବାକୁ ନିବେଦନ କରିଛନ୍ତି କିଛି ମତାମତ ତାଙ୍କର ମନ୍ କୀ ବାତ୍ କାର୍ଯ୍ୟକ୍ରମରେ ସ୍ଥାନ ପାଇବ